ସଂସଦର ବର୍ଷାକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି କୌଶଳ ସ୍ଥିର କରିବା ପାଇଁ ବିରୋଧି ଦଳଗୁଡ଼ିକ ଆଜି ଏକ ବୈଠକରେ ମିଳିତ ହେବେ

ପିଏମ୍ ଡବ୍ଲ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ପଶ୍ଚିମବଙ୍ଗର ମେଦିନାପ୍ରର ସହରରେ ଆଜି ଏକ କୃଷକ ସମାବେଶରେ ଉଦ୍ବୋଧନ ଦେବେ ସମ୍ପତି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପଭି ବିଷୟ ସେ ଉଲ୍ଲେଖ କରିବେ ପଶ୍ଚିମବଙ୍ଗ ବିଜେପି ଶାଖା ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ସର୍ବନିମ୍ବ ସହାୟକ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଁ ନିଷ୍ପଭି ସକାଶେ ପ୍ରଧାନମନ୍ତ୍ରୀଙ୍କ ପାର୍ଟିର କର୍ମୀମାନେ ଏହି ସମାବେଶରେ ଧନ୍ୟବାଦ ଜଣାଇବେ

ପଶ୍ଚିମବଙ୍ଗରେ ବର୍ତ୍ତମାନ ପାର୍ଟିର ଦୁଇ ଜଣ ସାଂସଦ ଅଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନରେ ପାର୍ଟିର ସାଂସଦ ସଂଖ୍ୟା ବୃଦ୍ଧି କରିବା ପାଇଁ ଏଭଳି ଉଦ୍ୟମ ଚାଲିଛି ରାଜ୍ୟ ଶାଖା ବିଜେପି ପକ୍ଷରୃ କୁହାଯାଇଛି ଆଦିବାସୀ ଅଧୁଷିତ କ୍ରୁଙ୍ଗଲ ମହଲ ଅଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯାଉଛି କାରଣ ସେହି ଅଞ୍ଚଳରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକ୍ତ ଅଧିକ ଆସନ ମିଳିଥିଲା ପଶ୍ଚିମ ମେଦିନାପ୍ରର ଜିଲ୍ଲାରେ ଜଙ୍ଗଲ ମହଲ ଅଞ୍ଚଳ ରହିଛି

କଂଗ୍ରେସ ସମେତ ବିଭିନ୍ନ ଦଳର ନେତାମାନେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ୍ଙ୍କର ସଂସଦ ଭବନରେ ଥିବା କାର୍ଯ୍ୟାଳୟରେ ବୈଠକରେ ମିଳିତ ହେବେ

ନାଇଡ଼ ଲାଙ୍ଗୁଏଜ୍ ପ୍ରତ୍ୟେକ ରାଜ୍ୟ ସେମାନଙ୍କର ବିଦ୍ୟାଳୟଗୁଡ଼ିକରେ ନିଜ ନିଜର ମାତୃଭାଷାକୁ ବାଧ୍ୟତାମଳକ ବିଷୟ ଭାବେ ସାମିଲ କରିବାପାଇଁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପରାମର୍ଶ ଦେଇଛନ୍ତି ନୂଆଦିଲ୍ଲୀର ଆରକେ ପୁରମ୍ସ୍ଥିତ ଆନ୍ଧ୍ର ଶିକ୍ଷା ସମାଜ ବିଦ୍ୟାଳୟର ନୃଆ ବିଦ୍ୟାଳୟର ଅଟ୍ଟାଳିକା ଉଦ୍ଘାଟନ କଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ସଂସ୍କୃତି ମୂଲ୍ୟବୋଧ ନୈତିକତା ଓ ପାରମ୍ପରିକ ଜ୍ଞାନକୁ ଭାଷା ହିଁ ପରିପ୍ରକାଶ କରିଥାଏ କୌଣସି ଅଞ୍ଚଳର ସଂସ୍କୃତି ସେହି ଅଞ୍ଚଳର ସଭ୍ୟତା ନୀତି ବୁଦ୍ଧିମତ୍ତା ନୈତିକତା ପରମ୍ପରା ଓ ସାମାଜିକ ନୀତିନିୟମକୁ ପ୍ରତିନିଧିତ୍ୱ କରିଥାଏ ଉପରାଷ୍ଟ୍ରପତି କହିଛନ୍ତି ଆପୋଷ ବୁଝାମଣା ଏବଂ ସମସ୍ତେ ସମସ୍ତଙ୍କର ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ତଥା ଅନ୍ୟ ଭାରତୀୟ ଭାଷାଗ୍ରଡ଼ିକ ଶିଖିବାଦ୍ୱାରା ଦେଶର ଏକତା ଓ ସଂହତି ମଜବ୍ରତ୍ ହୋଇଥାଏ ସ୍ତଷମା ବାହାରିନ୍ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ ବାହାରିନ୍ ରାଜା ହମଦ୍ ଇନ୍ ଇସା ଅଲ୍ ଖଲିଫାଙ୍କୁ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଖଲିଫ୍ ବିନ୍ ସଲମାନ୍ ଅଲ୍ ଖଲିଫାଙ୍କ ସହ ଏକ ବୈଠକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମକଭୂତ କରିବା ପାଇଁ ଉପାୟ ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଶ୍ରୀମତୀ ସ୍ୱରାଜ ଦୁଇଦିନିଆ ଗସ୍ତରେ ଯାଇ ଶନିବାର ଦିନ ମାନାମାରେ ପହଞ୍ଚିଥିଲେ ଏବଂ ପ୍ରତିପକ୍ଷ ଶେଖ୍ ଖଲିଦ୍ ବିନ୍ ଅହମ୍ମଦ୍ ଅଲ୍ ଖଲିଫାଙ୍କ ସହ ଦ୍ୱିତୀୟ ଯୁଗ୍ମ କମିଶନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ କାରିଗରି ବିଦ୍ୟା ପୁନଃ ନବିକରଣ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି କରିବା ଲାଗି ବାହାରିନ୍ ରାଜାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି

ଯାହାକି ବାହାରିନ୍ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ

ଦୁଇ ବର୍ଷ ପାଇଁ ଭାରତ ଏହି ସଂଗଠନର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ ଅବସରରେ ଆଜି ନ୍ତଆଦିଲ୍ଲୀରେ ଏକ ଉତ୍ସବର ଆୟୋଜନ କରାଯାଇଛି

କେନ୍ଦ୍ରୀୟ ପରକ୍ଷ ଶୁଳ୍କ ଓ ବର୍ହିଶୁଳ୍କ ବୋର୍ଡ ଓ ଭାରତୀୟ ଶିଳ୍ପ ମହାସଂଘ ପରୋକ୍ଷ ଏହି ଉତ୍ସବର ଆୟୋଜନ କରାଯାଇଛି

ଟ୍ରମ୍ପ୍ ପୁତିନ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ରୁଷିଆ ନୀତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରିବା ପରେ ଶ୍ରୀ ପୁତିନ୍ଙ୍କ ସହ ଆକି ଏକ ବୈଠକରେ ମିଳିତ ହେବା ପାଇଁ ଡୋନାଲ୍ ଟ୍ରମ୍ପ୍ ହେଲ୍ସିଙ୍କିରେ ଯାଇ ପହଞ୍ଚିଛନ୍ତି

ଟ୍ରମ୍ପ ଓ ପୁତିନ୍ଙ୍କ ମଧ୍ୟରେ ଏକାନ୍ତ ଭାବେ ଦ୍ୱିପକ୍ଷିୟ ବୈଠକ ପୂର୍ବରୁ ଆୟୋଜକ ରାଷ୍ଟ୍ରପତି ସାଉଲି ନିନିଷ୍ଣୋ ଟ୍ରମ୍ପ୍ଙ୍କୁ ଆଜି ସକାଳେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ଟ୍ରମ୍ପ୍ ଓ ପୁତିନ୍ଙ୍କ ମଧ୍ୟରେ ବ୍ୟକ୍ତିଗତ ବୈଠକରେ ପରେ ଉଭୟ ନେତା ସେମାନଙ୍କର ପ୍ରତିନିଧିମାନଙ୍କ ସହ ବୈଠକ କରିବେ ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି ନୱାଜ୍ ସରିଫ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ତାଙ୍କ କନ୍ୟା ମାରିୟମ୍ ଏବଂ ଜାମାତା ମହମ୍ମଦ ସଫ୍ଦର ଆକି ଇସଲାମାବାଦ୍ ହାଇକୋର୍ଟରେ ଦୁର୍ନୀତି ମାମଲାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିବା ରାୟ ବିରୁଦ୍ଧରେ ଅପିଲ୍ କରିବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଓଲ ପିଣ୍ଡିର ଆଡିଆଲା ଜେଲ୍ରେ ରହିଛନ୍ତି ସରିଫ୍ ଓ ତାଙ୍କ କନ୍ୟାଙ୍କୁ ଲାହୋର୍ରେ ପହଞ୍ଚିବା ପରେ ଗତ ଶୁକ୍ରବାର ଦିନ ଗିରଫ୍ କରାଯାଇଥିଲା ସରିଫ୍ଙ୍କ ଭାଇ ସାହାବାଜ୍ ସରିଫ୍ଙ୍କ ସମେତ ପରିବାରର ସଦସ୍ୟମାନେ ତାଙ୍କୁ ଜେଲ୍ରେ ଭେଟିଛନ୍ତି ସାହାବାଜ୍ ସରିଫ୍ ସାୟାଦିକମାନଙ୍କୁ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ଙ୍କୁ ଜେଲ୍ରେ ରଖି ମୋକଦ୍ଦମା ଚଳାଇବା ଲାଗି ଅସ୍ଥାୟୀ ସରକାରଙ୍କ ନିଷ୍ପଭିକୁ ତାଙ୍କ ପାର୍ଟି ପିଏମ୍ଏଲ୍ ଆଇନ୍ଗତ ଓ ରାଜନୈତିକ ସ୍ତରରେ ଲଢ଼େଇ କରିବ

ସରକାରୀ ଭାବେ କୁହାଯାଇଛି ଯେ ଗ୍ରାମ୍ୟ ଥଇଥାନ୍ ଓ ଉନ୍ନୟନ ମନ୍ତ୍ରଣାଳୟର ଫାଟକ ନିକଟରେ ଜଣେ ଆତ୍ମେଘାତୀ ନିଜ ଦେହରେ ଖଞ୍ଜିଥିବା ବୋମାକୁ ବିସ୍କୋରଣ କରାଇଥିଲା

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବାର ଖବର ମିଳିଛି

ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

କ୍ରୋଏସିଆ ଫାଇନାଲ୍ରେ ହାରିଥିଲେ ମଧ୍ୟ ନିକ ଲଢୁଆ ଖେଳରେ କୋଟି କୋଟି ଫୁଲ୍ବଲ୍ ପ୍ରେମୀଙ୍କ ମନ କିଶି ପାରିଛି

ଚଳିତଥର ସେହି କ୍ରୋଏସିଆକୁ ହରାଇ ଦୁଇ ଦଶନ୍ଧି ପରେ ଦ୍ୱିତୀୟବାର ବିଶ୍ୱ ମୁକୁଟ ହାସଲ କରିବାର ଫ୍ରାନ୍ସ ଗୌରବ ଅର୍ଜନ କରିଛି କ୍ରୋଏସିଆ ପଞ୍ଚମଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ହାରିଯାଇ ରନର୍ସ ଅପ୍ ବିଜୟୀ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ନକୁ ଅଭିନନ୍ଦନ ଜଣାଇଛନ୍ତି ଓମ୍ବିଲଡନ୍ ନୋଭାକ୍ ଜୋକୋଭିଚ୍ ଚଳିତବର୍ଷର ତୃତୀୟ ଗ୍ରାଣ୍ଡସ୍କାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଓ୍ୱିମ୍ବିଲଡନ୍ରେ ପୁରୁଷ ସିଙ୍ଗଲ୍କ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି

ଏହି ମୁକାବିଳା ପ୍ରାରମ୍ଭରୁ ଏକତରଫା ହୋଇଥିଲା ଜୋକୋଭିଚ୍ ପ୍ରଥମ ସେଟ୍ରେ ଦୁଇଥର ଦ୍ୱିତୀୟ ସେଟ୍ରେ ତିନିଥର ଆଣ୍ଡରସନଙ୍କ ସର୍ଭିସ୍ ବ୍ରେକ୍ କରିଥିଲେ

ପୂର୍ବତନ ଏକ ନମ୍ଘର ଖେଳାଳି ଜୋକୋଭିଚ୍ ପ୍ରାୟ ଦୁଇ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ୍ କିତିବାରେ ସଫଳ ହୋଇଛନ୍ତି